ଏନେଇ ଜିଲ୍ଲାପାଳ ଉଦ୍ବେଗ ପ୍ରକାଶ କରିବା ସହ ମମତା ଏବଂ ସମନ୍ନିତ ଶିଶୁ ବିକାଶ ଯୋଜନା ସମୀକ୍ଷା ପରେ ସମାଜ କଲ୍ୟାଶ ବିଭାଗ କର୍ମଚାରୀମାନଙ୍କୁ ତାଗିଦ କରିଛପନ୍ତି

ସାମ୍ଘାଦିକ ସମ୍ମିଳନୀରେ ଜିଲ୍ଲାରେ ଏଭଳି ଏକ ସ୍ୱର୍ଶକାତର ଘଟଣା ଘଟିଥିବାବେଳେ ବିଜେପି ଏ ନେଇ ସ୍ରାନୀୟ ବିଧାୟକଙ୍କୁ ଦାୟି କରିଛି

ପ୍ରଧାନ ଶିକ୍ଷକ ବିଶ୍ୱଜିତ୍ ସରକାର ବିଦ୍ୟାଳୟ ଛାତ୍ରାବାସର ଛାତ୍ରୀଙ୍କୁ ଶାରୀରିକ ଶୋଷଣ କରିଥିବାନେଇ ଜଶାପଡ଼ିବା ପରେ ତାଙ୍କୁ ପୁଲିସ୍ ଗିରଫ କରିଛି